ଏହା ଦୂର୍ବଳ ହେଲେ ମଧ୍ଧ ତଥାପି ପବନ ଓ ବର୍ଷା ଲାଗି ରହିପାରେ

ସେହିପରି ଆନ୍ଧ ଉପକୁଳ ଦେଇ ଫୋନି ଓଡିଶା ଆସ୍ବଥିବାରୁ ଆନ୍ଧ ପ୍ରଦେଶରୁ ଶ୍ରୀକାକୁଲମଠାରୁ ଆର ପ୍ରବଳ ବର୍ଷା ଆର ଆସନ୍ତାକାଲି ସକାଳେ ଫୋନି ଓଡିଶା ଉପକୁଳ ଛୁଇଁବା ସନ୍ତାବନା ଥିବାରୁ ଏହି ସମୟରେ କେହି ଘରୁ ନ ବାହାରିବା ପାଇଁ ଉଭୟ ଭାରତୀୟ ପାଶିପାଗ ବିଭାଗ ଓ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷର୍ଠ ପରାମର୍ଶ ଦିଆଯାଇଛି ବିଶେଷକରି ଆସନ୍ତାକାଲି ଉପକୁଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ କୋଠାଘରେ ଆଶ୍ର୍ୟ ନେବାକୁ କୁହାଯାଇଛି

ବାତ୍ୟା ଅତିକ୍ରମ କରିବା ଯାଏ ଏହି ସତର୍କତା ପାଳନ କରିବାକୁ କୁହାଯାଇଛି

ଆସନ୍ତାକାଲି ଅର୍ଥାତ୍ ଗୋଟିଏ ଦିନ ପାଇଁ ଏଭଳି ବ୍ୟବସ୍ତ୍ରା କରାଯାଇଛି

ବିଭିନ୍ନ ଆଶ୍ରୟସ୍ଥଳୀମାନଙ୍କରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ତା କରାଯାଇଛି